ଇଣ୍ଡିଆ ୟୁଏନ୍ଏଚ୍ଆର୍ସି ଭାରତ କହିଛି ସନ୍ତାସବାଦୀ ଗୋଷୀ ଓ ସେମାନଙ୍କୁ ଯେଉଁମାନେ ସାହାଯ୍ୟ ସମର୍ଥନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ନେବାର ଏହା ହେଉଛି ପ୍ରକୃଷ୍ଟ ସମୟ ସେମାନଙ୍କ ଯୋଗୁଁ ସମଗ୍ର ମାନବ ଜାତି ବଞ୍ଚବାର ମୌଳିକ ଅଧିକାର ହରାଉଛି ଜାତିସଂଘ ମାନବାଧିକାର ପରିଷଦରେ ଏକ ବିବୃତ୍ତି ଦେଇ ପୂର୍ବ ଏସୀୟ ଦେଶଗୁଡ଼ିକପାଇଁ ବୈଦେଶିକ ବ୍ୟାପାର ସଚିବ ବିଜୟ ଠାକୁର ସିଂହ କହିଛନ୍ତି ମାନବିକ ଅଧିକାର ନାମରେ ନିଜର ସ୍ୱାର୍ଥ ହାସଲ ପାଇଁ ରାଜନୈତିକ ଉଦ୍ଦେଶ୍ୟ ସାଧନ ଲାଗି ଯେଉଁମାନେ ୟୁଏନ୍ଏଚ୍ଆର୍ସିର ଅପବ୍ୟବହାର କରୁଛନ୍ତି ବିଶ୍ୱବାସୀ ସେମାନଙ୍କର ନିନ୍ଦା କରିବା ଉଚିତ ପାକିସ୍ତାନର ନାମ ନ ନେଇ ସେ କହିଛନ୍ତି ଅନ୍ୟ ଦେଶଗୁଡ଼ିକର ସଂଖ୍ୟାଲଘୁମାନଙ୍କ ମାନବିକ ଅଧିକାର ବିଷୟ ଉପରେ ଯେଉଁମାନେ କହୁଛନ୍ତି ସେମାନେ ନିକ ଦେଶରେ ସେମାନଙ୍କ ଉପରେ ଖୁବ୍ ଅତ୍ୟାଚାର ଚଳାଇଛନ୍ତି ୟୁଏନ୍ଏଚ୍ଆର୍ସିରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତିର ଜବାବ୍ରେ ଜାତିସଂଘରେ ଭାରତର ସ୍ଥାୟୀ ସଚିବ ବିମର୍ଷ ଆର୍ଯ୍ୟାନ୍ କହିଛନ୍ତି ପାକିସ୍ତାନର ଏଭଳି ବିବୃତ୍ତି ତାହାର ମାନସିକ ବିକୃତିର ପରିଚୟ ଯାହା ତା'ର ଭୁଲ୍ ତଥ୍ୟକୁ ଏଭଳି ମଞ୍ଚରେ ରାଜନୈତିକ ରୂପ ଦେବାକୁ ଉଦ୍ଦିଷ୍ଟ ଓ ଏହାକୁ ନେଇ ଭାରତ ବିବ୍ରତ ନୁହେଁ ସେ କହିଛନ୍ତି ପାକିସ୍ତାନଦ୍ୱାରା ସୀମାପାର୍ ସନ୍ତାସବାଦର କଡ଼ା ଜବାବ ଦେବାକୃ ଭାରତର ନିଷ୍ପଭି ପାକିସ୍ତାନକୁ ଦୋହଲାଇ ଦେଇଛି ପିଏମ୍ ମଥୁରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶର ମଥ୍ରରାଠାରେ ଜାତୀୟ ପଶୁ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗୋରୁଗାଇମାନଙ୍କ ମଧ୍ୟରେ ଦେଖାଦେଉଥିବା ଫାଟୁଆ ରୋଗର ନିରାକରଣ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି

ପ୍ରଧାନମନ୍ତ୍ରୀ କାତୀୟ କୃତ୍ରିମ ପ୍ରକନନ ପ୍ରକ୍ରିୟା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଛନ୍ତି ମଥୁରାକୁ ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆଜିଠାରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ କରି ଥରେ ବ୍ୟବହାର କରି ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ୍ ବର୍ଜନ କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ପୂର୍ବରୁ ଶ୍ରୀ ମୋଦି ପଣ୍ଡିତ୍ ଦୀନ ଦୟାଲ୍ ଉପାଧ୍ୟାୟ ପଶୁ ଆରୋଗ୍ୟ ମେଳା ପରିଦର୍ଶନ କରିଥିଲେ

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ସାମିଲ୍ ହେବାକୁ ସେ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗତକାଲି ସିଙ୍ଗାପୁର ଉପପ୍ରଧାନମନ୍ତ୍ରୀ ହେଙ୍ଗ୍ ସ୍ୱି କିତ୍ଙ୍କୁ ସାକ୍ଷାତ କରିଛନ୍ତି ଦୁଇ ନେତା ଦୁଇ ଦେଶ ମଧ୍ୟରେ ସମ୍ପର୍କର ନୂଆ ନୁଆ କ୍ଷେତ୍ରଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି ନ୍ତଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକ ପରେ ଏକ ଟ୍ୱିଟ୍ କରି ଶ୍ରୀ ଜୟଶଙ୍କର କହିଛନ୍ତି ନବଭାରତ ଲକ୍ଷ୍ୟ ହାସଲ ଦିଗରେ ଭାରତରେ ଉପଲହ୍ଧ ସୁଯୋଗଗୁଡ଼ିକରୁ ସିଙ୍ଗାପୁର ଲାଭାନ୍ୱିତ ହୋଇପାରିବ ଗତ ସୋମବାର ଦିନ ଶ୍ରୀ ଜୟଶଙ୍କର ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ଙ୍କ ସହ ବହୁ ଦ୍ୱିପକ୍ଷୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଥିଲେ

ନିକଟ ଭବିଷ୍ୟତରେ ଏହି ବିମାନ ଘାଟିରୁ ରାଫେଲ୍ ଯୁଦ୍ଧ ବିମାନର ପ୍ରଥମ ସ୍କାଡ୍ରନ୍ ଉଡ଼ାଣ କରିବ ଏହି କାର୍ଯ୍ୟକ୍ରମରେ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ବିଏସ୍ ଧନୋୱା ଅଧ୍ୟକ୍ଷତା କରିଥିଲେ କେକେ ପୋଷଣ ଅଭିଯାନ ଜନ୍ମୁ କାଶ୍ମୀର ରାଜ୍ୟପାଳଙ୍କ ଉପଦେଷ୍ଟା ଫାରୁକ୍ ଖାଁ ଦେଶକୁ ସମୃଦ୍ଧ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଗ୍ରଣୀ ରଖିବାପାଇଁ ପୁଷ୍ଠିହୀନତାକୁ ଲୋପ କରିବା ସକାଶେ ସମ୍ମିଳିତ ଉଦ୍ୟମ କରିବାଲାଗି ଆହ୍ୱାନ ଦେଇଛନ୍ତି

ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ପୋଷଣ ମାହ ଦେଶରୁ କ୍ପୋଷଣ ଲୋପ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି ଜନସାଧାରଣ ଖାଦ୍ୟ ନିରାପତ୍ତାରୁ ପୁଷ୍ଟି ନିରାପତ୍ତାକୁ ସେମାନଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଆଶିବା ପ୍ରତି ସେ ଗୁରୁତ୍ୱ ଆରୋପ କରିଛନ୍ତି ସେ କହିଛନ୍ତି ପ୍ରଥମରୁ କୁପୋଷଣ ବିପକ୍ଷରେ ଲଢ଼େଇ ସ୍ୱରୂପ ସ୍କୁଲ୍ ସ୍ତରରୁ ସମସ୍ତ ସ୍ୱାସ୍ଥ୍ୟ ସଂକ୍ରାନ୍ତ ସୁବିଧାଗୁଡ଼ିକୁ ଉପଲହ୍ଧ କରାଯିବା ଉଚିତ

ଟ୍ୱିଟ୍ କରି ଶ୍ରୀ ଟ୍ରମ୍ କହିଛନ୍ତି ହ୍ୱାଇଟ୍ ହାଉସ୍ରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଯାଇଥିବା ବିଷୟରେ ଜନ୍ ବୋଲ୍ଟନ୍ଙ୍କୁ ଜଣାଇ ଦିଆଯାଇଛି ଗତ ରାତିରେ ଶ୍ରୀ ବୋଲ୍ଟନ୍ ତାଙ୍କ ନିଜ ପକ୍ଷର୍ ଇସ୍ତଫା ପତ୍ର ପଠାଇଥିବାର ସେ ଜଣାଇଛନ୍ତି ତାଲିବାନ୍ ନେତାମାନଙ୍କ ସହ ଶ୍ରୀ ଟ୍ରମ୍ଫ୍କର କ୍ୟାମ୍ପ୍ ଡାଭିଡ୍ଠାରେ ହେବାକୁ ଥିବା ବୈଠକ ବାତିଲ୍ ହେବା ଯୋଗୁଁ ଏହାକୁ ନେଇ ଉପୁଜିଥିବା ମତପାର୍ଥକ୍ୟକୁ କେନ୍ଦ୍ର କରି ଶ୍ରୀ ବୋଲ୍ଟନ୍ ଇସ୍ତଫା ଦେଇଛନ୍ତି ହିମାଚଳ ଗଭର୍ଣ୍ଣର୍ ବିଜେପି ନେତା ବନ୍ଦାରୁ ଦତ୍ତାତ୍ରେୟ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ସିମ୍ଳାସ୍ଥିତ ରାଜ୍ୟ ରାଜଭବନଠାରେ ଶପଥ ଗ୍ରହଣ ଉତ୍ସବ ଅନ୍ଦ୍ରଷ୍ଠିତ ହୋଇଥିଲା ହିମାଚଳ ପ୍ରଦେଶ ହାଇକୋର୍ଟ ବିଚାରପତି ଧରମ୍ଚାନ୍ଦ୍ ଚୌଧୁରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି କଲ୍ରାଜ ମିଶ୍ରଙ୍କ ସ୍ଥାନରେ ସେ ରାଜ୍ୟର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି ଓଣମ୍ ପାରମ୍ପରିକ ଆନନ୍ଦ ଉଲ୍ଲାସ ସହକାରେ ଆଜି ଓଣମ୍ ପାଳିତ ହେଉଛି କେରଳରେ ଏହା ସବୁଠୁ ବଡ଼ ପର୍ବ ଭାବେ ପାଳନ କରାଯାଏ ଧାର୍ମିକ ରାଜା ମହାବଳୀଙ୍କର ପ୍ରତ୍ୟାବର୍ତ୍ତନର ସ୍କୃତିରେ ଓଶମ୍ ପାଳନ କରାଯାଇଥାଏ ଓଣମ୍ ପର୍ବ ଧର୍ମ ଓ କାତି ନିର୍ବିଶେଷରେ ଏହାର ଧର୍ମ ନିରପେକ୍ଷତା ଓ ସାର୍ବଜନୀନତାପାଇଁ କଣାଶୁଣା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଅବସରରେ ବାର୍ତ୍ତା ଦେଇ ଅମଳର ପର୍ବ ଓଶମ୍ ଦେଶର ସମୃଦ୍ଧି ଦିଗରେ ଲୋକମାନଙ୍କୁ କାର୍ଯ୍ୟ କରିବାକୁ ଉସାହିତ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ଓଣମ୍ ପର୍ବ ମଣିଷକୁ ତାର ଅହଂଭାବକୁ ସମର୍ପଣ କରି ପରମ ଶାନ୍ତି ଆଡ଼କୁ ଅଗ୍ରସର ହେବାପାଇଁ ପ୍ରେରିତ କରିଥାଏ ପ୍ରଧାନମନ୍ତ୍ରୀ ତାଙ୍କର ଟ୍ୱିଟ୍ ବାର୍ତ୍ତାରେ ଓଣମ୍ ପର୍ବ ଲୋକମାନଙ୍କ ମଧ୍ୟରେ ଖୁସି ଓ ସମୃଦ୍ଧି ଆଣିଦେବ ବୋଲି ଆଶାବ୍ୟକ୍ତ କରିଚ୍ଛନ୍ତି

ସନ୍ତାସବାଦୀ ଓ ସନ୍ତାସବାଦକୁ ସାହାଯ୍ୟ ସମର୍ଥନ କରୁଥିବା ଦେଶଗୁଡ଼ିକୁ ଏକଘରିଆ କରିବା ହେଉଛି ଏହି ନିର୍ଦ୍ଦେଶର ମୂଳଲକ୍ଷ୍ୟ

ସେଗୁଡ଼ିକ ମଧ୍ୟରେ ତେହେରିକେ ତାଲିବାନ୍ ପାକିସ୍ତାନ ଭଳି ସନ୍ତାସବାଦୀ ସଙ୍ଗଠନ ରହିଛି

ସେ କହିଛନ୍ତି ଆମେରିକା ସରକାର ଏହିଭଳି ସଙ୍ଗଠନଗୁଡ଼ିକ ଉପରେ କଟକଣା ଲାଗୁ କରିବେ ଓ ଯେଉଁମାନେ ସନ୍ତାସବାଦୀ ସଙ୍ଗଠନଗୁଡ଼ିକରେ ସାମିଲ୍ ହୋଇଛନ୍ତି ସେମାନଙ୍କର କଡ଼ା ମୁକାବିଲା କରିବ ଅର୍ଥମନ୍ତ୍ରୀ କହିଛନ୍ତି ସନ୍ତାସବାଦୀମାନେ ଯେପରି ଆର୍ଥକ ବ୍ୟବସ୍ଥାର ସ୍ରବିଧା ହାସଲ କରି ନ ପାରିବେ ସେ ଦିଗରେ ତାଙ୍କ ମନ୍ତ୍ରଣାଳୟ କାର୍ଯ୍ୟ କର୍ଛି ୟୁଏସ୍ ଇରାନ୍ ଆମେରିକା ଅର୍ଥମନ୍ତ୍ରୀ ଷ୍ଟିବେନ୍ ମୁଁ ଚିନ୍ କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଇରାନ୍ ରାଷ୍ଟ୍ରପତି ହାସନ୍ ରୋହାନୀଙ୍କୁ ସାକ୍ଷାତ୍ କରିବାକୁ ପ୍ରସ୍ତୁତ ଅଛନ୍ତି ତେବେ ଏଥପାଇଁ କୌଣସି ପ୍ରାକ୍ ସର୍ତ୍ତାବଳୀକୁ ଗ୍ରହଣ କରାଯିବ ନାହିଁ ଇରାନ୍ ତାହାର ୟୁରାନିୟମ୍ ସମୃଦ୍ଧୀକରଣ ବୃଦ୍ଧି କରିବାଲାଗି ସେଷ୍ଟ୍ରିଫ୍ୟୁଜ୍ ଚାଲୁ କରିଥିବା ବିଷୟ ଜଣାଇବା ପରେ ଏହି ବିବୃତ୍ତି ପ୍ରକାଶ ପାଇଛି ଗତ ମେ ମାସରୁ ଆମେରିକା ଓ ଇରାନ୍ ମଧ୍ୟରେ ଉତ୍ତେକନା ବୃଦ୍ଧି ପାଇଛି

କାଶ୍ମୀର ପରିସ୍ଥିତି ମୋଟାମୋଟି ଭାବେ ନିୟନ୍ତ୍ରଣାଧୀନ ଥିବା ସରକାରୀ ସ୍ନତ୍ରରେ କୁହାଯାଇଛି ଶ୍ରୀନଗର ସମେତ କାଶ୍ମୀର ଉପତ୍ୟକାର ବଡ଼ ବଡ଼ ସହରଗୁଡ଼ିକରେ ସିସିଟିଭି କ୍ୟାମେରା ଜରିଆରେ ଲୋକମାନଙ୍କର ଚଳପ୍ରଚଳ ଉପରେ ନଜର ରଖାଯାଉଛି ପୁରୁଣା ଶ୍ରୀନଗର ଥାନା ଓ ଏହାର ଆଖପାଖ ଅଞ୍ଚଳର ସମ୍ଭେଦନଶୀଳ ଇଲାକାରୁ ମଧ୍ୟ କଟକଣା ପ୍ରତ୍ୟାହାର କରି ନିଆଯାଇଛି ସରକାରୀ କାର୍ଯ୍ୟାଳୟଗ୍ରଡ଼ିକରେ ଉପସ୍ଥାନ ସନ୍ତୋଷଜନକ ଥିବାର ଜଣାପଡ଼ିଛି ଡବ୍ୟୁସି ଫୁଟ୍ବଲ୍ ଫୁଟ୍ବଲ୍ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ପୁରୁଷ ବିଭାଗରେ ଭାରତ ଏସୀୟ ଚାମ୍ପିୟନ୍ କତାର୍ ସହ ମ୍ୟାଚ୍କୁ ଅମୀମାଂଶିତ ରଖିବାରେ ସଫଳ ହୋଇଛି ଉଭୟ ଦେଶ କେହି କାହାରିକୁ ଗୋଲ୍ ଦେଇପାରି ନ ଥିଲେ ଗତକାଲି ଦୋହାରେ ଗ୍ରୁପ୍ ଇ'ରେ ଉଭୟ ଦଳ ପରସ୍କରକୁ ଭେଟିଥିଲେ